ଗୁଜବକୁ କର୍ଷପାତ ନ କରିବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ ଲକ୍ଷ୍ମୌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ହିଂସାକୁ କେବେବି ଯଥାର୍ଥ ଭାବେ ବିବେଚନା କରାଯାଇ ପାରିବ ନାହିଁ ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ହୋଇଥିବା ବିକ୍ଷୋଭ ସମୟରେ ଯେଉଁମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନେ ବୁଝିବା ଉଚିତ୍ ଯେ ଅଧିକାର ଓ କର୍ତ୍ତବ୍ୟ ଅଙ୍ଗାଙ୍ଗୀଭାବେ ଜଡ଼ିତ ଶ୍ରୀ ମୋଦୀ କହିଛନ୍ତି ସେମାନେ ଯାହା କରିଛନ୍ତି ତାହା ଠିକ୍ କି ନୁହେଁ ସେ ବିଷୟରେ ଆତ୍ମନିରିକ୍ଷଣ କରିବା ଉଚିତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଲକ୍ଷ୍ନୌରେ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଗୁଜବକୁ କର୍ଷପାତ ନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଅଭୁତ୍ପୂର୍ବ ସଫଳତାର ପୁଞ୍ଜିକୁ ବହନ କରି ଏହି ଦେଶ ନୂଆବର୍ଷରେ ପ୍ରବେଶ କରିବାକୁ ଯାଉଛି

ସେ କହିଛନ୍ତି ରାମ ଜନ୍ମଭୂମି ପ୍ରସଙ୍ଗର ମଧ୍ୟ ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିଛି ଶ୍ରୀ ମୋଦୀ କହିଛନ୍ତି ଆହୁ ଯାହାକିଛି ବି କରିବାର ବାକିଅଛି ପ୍ରତ୍ୟେକ ଭାରତୀୟ ସେସବୂର ସମାଧାନର ପନ୍ତା ବାହାର କରିବାର ପ୍ରୟାସରେ ଅଛନ୍ତି ଶ୍ରୀ ମୋଦୀ ଲକ୍ଷ୍ନୌସ୍ଥିତ ଲୋକଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି

ପୂର୍ବରୁ ଆଜି ନୂଆଦିଲ୍ଲୀରେ ଅଟଳ ଭୂ ଜଳ ଯୋଜନାର ଶୁଭାରମ୍ଭ କରି ଶ୍ରୀ ମୋଦୀ କହିଛନ୍ତି ନୂଆ ଭାରତ ଜଳସଂକଟର ଯେକୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ସେ କହିଛନ୍ତି ଜଳସଂକଟ କେବଳ ନାଗରିକ ଓ ପରିବାରଗୁଡ଼ିକୁ ପ୍ରଭାବିତ କରେ ତାହା ନୁହେଁ ବରଂ ଏହା ରାଷ୍ଟ୍ର ଓ ଏହାର ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ

ସ୍ୱଚ୍ଚ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ କରିବା ପାଇଁ ସେ ଚାଷୀମାନଙ୍କୁ ପରାମର୍ଶ ଦେବା ସହ ଦୈନନ୍ଦିନ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଜଳ ଖର୍ଚ୍ଚ କରି ଏହି ମୂଲ୍ୟବାନ ପ୍ରାକୃତିକ ଉତ୍ସର ଦୁର୍ପଯୋଗରୁ ନିବୃତ୍ତ ରହିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସଦୈବ ଅଟଳଠାରେ ଆକି ପ୍ରତ୍ୟୁଷରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଅନ୍ୟ କେନ୍ଦ୍ମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଣ ନେତା ଏଲ୍କେ ଆଡଭାନୀ ମଧ୍ୟ ବାଜପେୟୀଙ୍କ ସମାଧୀସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏହି ସମାଧୀପୀଠ ସଦୈବ ଅଟଳକୁ ଗତବର୍ଷ ଆଜିର ଦିନରେ ଜାତି ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା ବିବିଧତାରେ ଏକତାକୁ ଗୁରୁତ୍ୱ ଦିଆଯାଇ ନ୍ତଆଦିଲ୍ଲୀର ରାଜଘାଟ ନିକଟରେ ନିର୍ମିତ ଏହି ସମାଧିସ୍ଥଳରେ ଦେଶର ବିଭିନ୍ନ ଅଞ୍ଚଳରୁ ପଥର ଅଣାଯାଇ ଏହାକୁ ନିର୍ମାଣ କରାଯାଇଛି ମାଲବ୍ୟ ପ୍ରସିଦ୍ଧ ଶିକ୍ଷାବିତ୍ ଓ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ମଦମୋହନ ମାଲବ୍ୟଙ୍କ ଜନ୍କ ବାର୍ଷିକୀ ଅବସରରେ ରାଷ୍ଟ୍ର ଆଜି ତାଙ୍କୁ ସ୍କରଣ କରୁଛି

ଖ୍ରୀଷ୍ଟମାସ୍ ଖ୍ରୀଷ୍ଟମାସ ପର୍ବ ଆଜି ପାରମ୍ପରିକ ଓ ଉସାହ ଉଦ୍ଦିପନା ମଧ୍ୟରେ ପାଳିତ ହେଉଛି ସାରା ବିଶ୍ୱର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ଏହି ଉତ୍ସବକୁ ପାଳନ କରୁଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖ୍ରୀଷ୍ଟମାସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ଭାରେ କହିଛନ୍ତି ପ୍ରଭୁ ଯୀଶୁ ହେଉଛନ୍ତି ସେବା ଦୟା ଓ କ୍ଷମାର ପ୍ରତୀକ ମାନବକାତିର ଦୁଃଖକଷ୍ଟକୁ ଲାଘବ କରିବା ପାଇଁ ସେ ତାଙ୍କର ଜୀବନ ଉତ୍ସର୍ଗ କରିଥିଲେ ସମଗ୍ର ବିଶ୍ୱ ଓ ଉତ୍ତରପୂର୍ବ ସମେତ ଦେଶର କୋଣଅନୁକୋଣରେ ଖ୍ରୀଷ୍ଟମାସ ପାଳିତ ହେଉଛି ଏହି ଅବସରରେ ଗୀର୍ଜାଘରଗୁଡ଼ିକରେ ସ୍ୱତନ୍ତ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିବା ବେଳେ ଜନସାଧାରଣ ପରସ୍କରକୁ ଶୁଭେଛା ଜ୍ଞାପନ କରିଛନ୍ତି ଗୋଆରେ ଖ୍ରୀଷ୍ଟମାସ ପର୍ବ ପ୍ରବଳ ଉତ୍ଦୀପନାମୟ ବାତାବରଣ ମଧ୍ୟରେ ପାଳିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବହୁ ପର୍ଯ୍ୟଟକ ଗୋଆରେ ପହଞ୍ଚିଛନ୍ତି ସମଗ୍ର ରାଜ୍ୟର ଚର୍ଚ୍ଚଗୁଡ଼ିକରେ ମଧ୍ୟରାତ୍ରି ପ୍ରାର୍ଥନାର ଆୟୋଜନ କରାଯାଇଛି ଆସାମ ସିଏମ୍ ଆସାମ ମ୍ରଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସ୍ୱଷ୍ଟ କରିଛନ୍ତି ଯେ ଚା ବଗିଚାର ଅତିରିକ୍ତ ଜମିକୁ କୌଣସି ବାହାର ଲୋକଙ୍କୁ ଦିଆଯିବ ନାହିଁ ଚା ବଗିଚା ଅଞ୍ଚଳର ବାସିନ୍ଦାଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ଲୋକ ରାଜ୍ୟରେ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଅପପ୍ରଚାର ଚଳାଇଛନ୍ତି ଲକ୍ଷ ବାଙ୍ଗଲାଦେଶୀ ହିନ୍ଦୁ ରାଜ୍ୟରେ ପ୍ରବେଶ କରିଛନ୍ତି ଏବଂ ସେମାନେ ଚା ବଗିଚା ଅଞ୍ଚଳରେ କାମ ଛଡ଼ାଇ ନେବେ ବୋଲି ମିଥ୍ୟା ପ୍ରଚାର ଚାଲିଥିବା ସେ କହିଛନ୍ତି ଶ୍ରୀ ସୋନୱାଲ ସ୍ୱଷ୍ଟ କରିଛନ୍ତି ଯେ ଏହା ସତ୍ୟ ଉପରେ ପର୍ଯ୍ୟବେସିତ ନୁହେଁ ସେ ପୁଣି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ୍ର ବ୍ୟବସ୍ଥା ଅନୁଯାୟୀ କୌଣସି ନୂଆ ବାଙ୍ଗଲାଦେଶୀ ରାଜ୍ୟର ବାସିନ୍ଦା ହୋଇପାରିବେ ନାହିଁ ଚା ବଗିଚା ଅଞ୍ଚଳର ଅତିରିକ୍ତ କମି କେବଳ ଚା ବଗିଚା ଶ୍ରମିକ ଓ ପୂର୍ବତନ ଚା ବଗିଚା ଶ୍ରମିକମାନଙ୍କୁ ହିଁ ପ୍ରଦାନ କରାଯିବ ଏବଂ ଏ ସମ୍ପର୍କରେ ଚାଲିଥିବା ଅପପ୍ରଚାରକୁ ବିଶ୍ୱାସ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚା ବଗିଚା ଅଞ୍ଚଳର ଲୋକମାନଙ୍କୁ ନିବେଦନ କରିଛନ୍ତି କୋଲ୍ଡ ଓଓଭ୍ ରାଜସ୍ଥାନର ଶିକରଠାରେ ସର୍ବନିମ୍ନ ତାପମାତ୍ରା ଦୁଇ ଦଶମିକ୍ ପାଞ୍ଚ ଡିଗ୍ରୀ ସେଲ୍ସିୟସ୍ ସହ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି

ହରିଆଣା ଓ ପଞ୍ଜାବରେ ମଧ୍ୟ ପ୍ରବଳ ଶୀତ ଅନୁଭ୍ରତ ହେଉଛି

ଜଣେ ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି ଏହି ଶୀତ ଲହରୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କାରି ରହିବ

ଜେକେ କୋଲ୍ ୱେଭ୍ ଗତ ଦୁଇ ସପ୍ତାହ ଧରି କାଞ୍ଗୁ କାଶ୍ମୀରର କାଶ୍ମୀର ଅଞ୍ଚଳରେ ପ୍ରବଳ ଥଣ୍ଡା ଜାରି ରହିଛି

ପାଣିପାଗ ବିଭାଗ ସ୍ଟୁଚନା ଅନୁଯାୟୀ ଶ୍ରୀନଗର ସମେତ ଉପତ୍ୟକାର ଅଧିକାଂଶ ସ୍ଥାନରେ ତାପମାତ୍ରା ସର୍ବନିମ୍ମ ସ୍ତରରେ ରହିଛି